ଏବଂ ଭାରତୀୟ ମହିଳା ହକି ଦଳର ଅଧିନାୟକ ରାଣୀ ରାମପାଲ ପ୍ରଥମ ହକି ଖେଳାଳି ଭାବେ ୱାର୍ଲଡ୍ ଗେମ୍ସ ଆଥ୍ଲେଟ୍ ଅଫ୍ ଦି ଇୟର୍ ପୁରସ୍କାର ଲାଭ କରିଛନ୍ତି ପ୍ରେସିଡେଣ୍ଟ ଆଡ୍ରେସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାରସ୍କରିକ ଆଲୋଚନା ଓ ବିତର୍କ ଗଣତନ୍ତ୍ରକୁ ଆହୁରି ଅଧିକ ମଜବୁତ୍ କରିବ ବୋଲି ସରକାରଙ୍କ ଆଭିମୁଖ୍ୟକୁ ସ୍ୱଷ୍ଟ କରିଛନ୍ତି ସେ କହିଛନ୍ତି ଏଥିସହିତ ପ୍ରତିବାଦ ନାମରେ କୌଣସି ପ୍ରକାର ହିଂସାତ୍କକ କାର୍ଯ୍ୟ ଉଭୟ ଦେଶ ଓ ସମାଜକୁ ଦୁର୍ବଳ କରିବ ପାର୍ଲାମେଣ୍ଟ ସେଣ୍ଟ୍ରାଲ୍ ହଲ୍ରେ ଉଭୟ ସଭାର ମିଳିତ ବୈଠକରେ ଅଭିଭାଷଣ ଦେଇ ଶ୍ରୀ କୋବିନ୍ଦ୍ କହିଛନ୍ତି ଏକ ନବଭାରତ ଗଠନ କରିବାପାଇଁ ଦେଶର ଜନସାଧାରଣ ବର୍ତ୍ତମାନ ସରକାରଙ୍କୁ ଜନମତ ଦେଇଛନ୍ତି ସେ କହିଛନ୍ତି ସରକାର 'ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ'ର ମନ୍ତ ସହ ଆଗକୁ ଅଗ୍ରସର ହେଉଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଦେଶର ସମ୍ଭିଧାନ ପାର୍ଲାମେଣ୍ଟଠାରୁ ଏହା ଆଶା କରେ ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ସହ ଦେଶର ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ ପାଇଁ ଆବଶ୍ୟକ ଆଇନ ପ୍ରଣୟନ କରିବା ସାଂସଦମାନଙ୍କର ଦାୟିତ୍ୱ

ସେଗୁଡ଼ିକ ମଧ୍ୟରେ ତିନିବାର ତଲାକ୍ ଭଳି ପ୍ରଥାର ଲୋପ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଇନମାନ ରହିଛି

ରାମ ଜନ୍ମଭୂମି ସଂକ୍ରାନ୍ତରେ ସୁପ୍ରମ୍କୋର୍ଟଙ୍କ ରାୟ ପରେ ଦେଶର ଜନସାଧାରଣ ସେମାନଙ୍କର ଆଚରଣରେ ଦେଖାଇଥିବା ପରିପକ୍ୱତାକୁ ଶ୍ରୀ କୋବିନ୍ଦ ଭୂୟସୀ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ନାଗରିକ ସଂଶୋଧନ ଆଇନକୁ ଏକ ଐତିହାସିକ ଆଇନ ଭାବେ ବର୍ଷ୍ଣନା କରିଛନ୍ତି ସେ କହିଛନ୍ତି ଦେଶ ବିଭାଜନ ପରେ ଜାତିର ଜନକ ମହାତ୍ମାଗାନ୍ଧି କହିଥିଲେ ପାକିସ୍ତାନର ଯେଉଁ ହିନ୍ଦୁ ଓ ଶିଖ୍ମାନେ ସେଠାରେ ବାସ କରିବାକୁ ଚାହିଁବେ ନାହିଁ ସେମାନେ ଭାରତକୁ ଆସିପାରିବେ ସେ କହିଛନ୍ତି ସେହିଭଳି ଲୋକମାନଙ୍କୁ ସ୍ୱାଭାବିକ ଜୀବନ ଯାପନ କରିବାରେ ସାହାଯ୍ୟ କରିବା ହେଉଛି ଭାରତ ସରକାରଙ୍କର ଦାୟିତ୍ୱ

ସେ କହିଛନ୍ତି ଏହା ଭାରତକୁ ଅନେକ କ୍ଷେତ୍ରରେ ଆନ୍ତର୍କାତିକ ସ୍ତରରେ ଉଚ୍ଚ ସ୍ଥାନକୁ ନେଇଯାଇଛି

ରାଷ୍ଟ୍ରପତି କହିଛନ୍ତି ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର କଲ୍ୟାଣ ପାଇଁ ମଧ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି କଂଗ୍ରେସ ଡିଏମ୍କେ ଆର୍ଜେଡି ବାମପନ୍ନୀ ଦଳ ଓ ଅନ୍ୟ ଦଳଗୁଡ଼ିକର ସଦସ୍ୟମାନେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ କଳା ବ୍ୟାଜ୍ ପିନ୍ଧିଥିଲେ ପିଏମ୍ ମୋଦି ପାର୍ଲାମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପାର୍ଲାମେଣ୍ଟ୍ର ବଜେଟ୍ ଅଧିବେଶନ ଚଳିତ ଦଶନ୍ଧି ପାଇଁ ଯେପରି ଏକ ଦୃଢ଼ ଭିଭିଭୂମି ପ୍ରସ୍ତୁତ କରିବ ସେଦିଗରେ ଆମ ସମସ୍ତଙ୍କୁ ପଦକ୍ଷେପ ନେବାକୁ ହେବ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ସକାଳେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ପାର୍ଲାମେଣ୍ଟର ଉଭୟ ସଭାରେ ଉତ୍ତମ ବିତର୍କ ଓ ପୁଙ୍ଗାନୁପୁଙ୍ଗ ଆଲୋଚନା ହେବ ବୋଲି ସେ ଆଶା କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଅଧିବେଶନରେ ମୁଖ୍ୟତଃ ଅର୍ଥନୈତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋକପାତ କରାଯିବ ସେ କହିଛନ୍ତି ଏନ୍ଡିଏ ସରକାର ସମାଜର ଦୁର୍ବଳ ଶ୍ରେଣୀର ଉନ୍ନତି ପାଇଁ ସର୍ବଦା କାର୍ଯ୍ୟ କରିଆସୁଛନ୍ତି ଓ ଚଳିତ ଅଧିବେଶନରେ ସରକାରଙ୍କ ନୀତିରେ ଏହାକୁ ଅଗ୍ରାଧିକାର ଦିଆଯିବ ବଜେଟ୍ ସେସନ୍ ଅର୍ଥମନ୍ତ୍ରୀ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି

ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି ଆର୍ଥକ ନିଅଣ୍ଟ ଲକ୍ଷ୍ୟରେ କୋହଳତା ଅଣାଯିବାର ଆବଶ୍ୟକତା ରହିଛି ଅର୍ଥନୀତିକୁ ସାବଲୀଳ କରିବାପାଇଁ ଅଧିକ ସଂସ୍କାରର ଆବଶ୍ୟକତା ପ୍ରତି ରିପୋର୍ଟରେ ଗୁରୁତ୍ୱ ଆରୋପ କରାଯାଇଛି ସହଜରେ ବ୍ୟବସାୟ କାର୍ଯ୍ୟପାଇଁ ଅଧିକ ସଂସ୍କାର ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଛି

ଏହି ଘୋଷଣାଦ୍ୱାରା ଭୂତାଣୁ ସଂକ୍ରମଣକୁ ରୋକିବାପାଇଁ ଅଧିକ ଅନ୍ତର୍ଜାତୀୟ ସହଯୋଗ ମିଳିପାରିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଅଧାନୋମ୍ ଘେବ୍ରେୟେସସ୍ କହିଛନ୍ତି ଦୁର୍ବଳ ସ୍ୱାସ୍ଥ୍ୟସେବା ଥିବା ଦେଶଗୁଡ଼ିକରେ ଏହି ଭୂତାଣୁ ନ ବ୍ୟାପିବାପାଇଁ ପଦକ୍ଷେପ ନେବା ହେଉଛି ସେମାନଙ୍କପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ଟେଡ୍ରୋସ୍ ଚଳିତ ସପ୍ତାହରେ ଚୀନ ଗସ୍ତରେ ଯାଇ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଭେଟି ଏହି ସଂକ୍ରମଣକୁ ରୋକିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ସଂପର୍କରେ ଆଲୋଚନା କରିଥିଲେ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପକ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବାପାଇଁ ତାଙ୍କ ପ୍ରଶାସନ ପକ୍ଷରୁ ଏକ କରୋନା ଭ୍ତାଣୁ ଟାସ୍କ ଫୋର୍ସ ଗଠନ କରିଛନ୍ତି କେରଳ କରୋନା କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା କହିଛନ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ତାଙ୍କ ରାଜ୍ୟର ବ୍ୟକ୍ତିଜଣଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ଗତ ରାତିରେ ସଂକ୍ରମିତ ବ୍ୟକ୍ତିଜଣଙ୍କୁ ସାଦାରଣ ହସ୍କିଟାଲ୍ରୁ ତ୍ରିସୁର ମେଡିକାଲ୍ କଲେଜ୍ ହସ୍କିଟାଲ୍କୁ ସ୍ଥାନାନ୍ତର କରାଯାଇଛି

ଏୟାର୍ ଇଣ୍ଡିଆ ଚୀନ୍ ପଡ଼ୋଶୀ ରାଷ୍ଟ୍ର ଚୀନ୍ରେ ଦେଖାଦେଇଥିବା କରୋନା ଭୂତାରୁ ସଂକ୍ରମଣକୁ ଦୂଷ୍ଟିରେ ରଖି ସେଠାରେ ଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବାପାଇଁ ଆଜି ଏୟାର୍ ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ନୂଆଦିଲ୍ଲୀରୁ ଚୀନ୍ର ଓ୍ୱହାନ୍ ଗସ୍ତ କରୁଛି

ଏହି ବିମାନ କର୍ମଚାରୀମାନ ମାସ୍କ ଗ୍ଲୋବ୍ସ୍ ଓ ଜୀବାଣୁ ନାଶକାରୀ ସ୍ତ୍ରେ ସହ ଯାତ୍ରା କରୁଛନ୍ତି ଏବଂ ସେମାନେ ଓ୍ୱହାନ୍ରେ ବିମାନରୁ ଓହ୍ଲାଇବେ ନାହିଁ ଏହି ବିମାନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯାଇଥିବା ସ୍ୱତନ୍ତ ମେଡିକାଲ୍ କିଟ୍ ରହିଛି ଯେଉଁ ବ୍ୟକ୍ତିମାନେ ସଂକ୍ରମଣର ଶିକାର ହୋଇ ନ ଥିବେ କେବଳ ସେହିମାନଙ୍କୁ ହିଁ ଏହି ବିମାନରେ ଆସିବାର ସୁଯୋଗ ଦିଆଯିବ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ୍ କୁମାର ଏହି ପ୍ରଦେଶରେ ଥିବା ଭାରତୀୟମାନଙ୍କୁ ଦୁଇଟି ବିମାନ ଯୋଗେ ଫେରାଇ ଆଣିବାକୁ ଚୀନ୍ ସରକାରଙ୍କୁ ଗତକାଲି ଅନୁରୋଧ କରିଥିଲେ ସେଣ୍ଟର ପେନ୍ସନର୍ କେନ୍ଦ୍ର ସରକାର ପେନ୍ସନ୍ଧାରୀମାନଙ୍କ ଜୀବନ ପ୍ରମାଣପତ୍ର ସେମାନଙ୍କ ଘରୁ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏହାଦ୍ୱାରା ପେନ୍ସନ୍ଧାରୀଙ୍କୁ ଆଉ ବ୍ୟାଙ୍କ୍ ଯିବାକୁ ପଡ଼ିବ ନାହିଁ କେନ୍ଦ୍ର ପେନ୍ସନ୍ ଓ ପେନ୍ସନଧାରୀ କଲ୍ୟାଣ ବିଭାଗ ବରିଷ୍ଣ ନାଗରିକମାନେ ସେମାନଙ୍କ ପେନ୍ସନ୍ କାରି ରଖିବାପାଇଁ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ କରିବା ପ୍ରକ୍ରିୟାକୁ ସହଜ କରି ଏହି ଉଲ୍ଲ୍ଖେନୀୟ ପଦକ୍ଷେପ ଗ୍ରହଣ କରିଛି

ହକିରାଣୀ ଆଓ୍ୱାର୍ଡ଼ ଭାରତୀୟ ମହିଳା ହକି ଦଳର ଅଧିନାୟକ ରାଣୀ ରାମ୍ପାଲ ପ୍ରଥମ ହକି ଖେଳାଳି ଭାବେ ସମ୍ମାନଜନକ ୱାର୍ଲଡ ଗେମ୍ସ ଆଥ୍ଲେଟ୍ ଅଫ୍ ଦି ଇୟର୍ ପୁରସ୍କାର ପାଇବାକୁ ବିବେଚିତ ହୋଇଛନ୍ତି ବିଶ୍ୱବ୍ୟାପୀ କ୍ରୀଡ଼ା ପ୍ରଶଂସକମାନଙ୍କ ମତାମତ ସଂଗ୍ରହ କରାଯିବା ପରେ ଏହି ପୁରସ୍କାର ଘୋଷଣା କରାଯାଇଛି